ଜେକେ ପୋଲିଙ୍ଗ୍ ଜନ୍ମୁ କାଶ୍ମୀରର ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଆଜି ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ଦେଶପାଇଁ ବିମାନ ବାହିନୀ କର୍ମଚାରୀମାନଙ୍କ ଅବଦାନର ସେ ଭ୍ୟସୀ ପ୍ରଶଂସା କରିଛନ୍ତି

ଭାରତୀୟ ଆକାଶ ସୀମାର ସୁରକ୍ଷା ଦିଗରେ ବିମାନ ବାହିନୀ ପ୍ରତିଶ୍ରତିବଦ୍ଧ ରହିଥିବାବେଳେ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକମାନଙ୍କୁ ସହାୟତା କରିବାରେ ମଧ୍ୟ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ପିଏମ୍ ଆଇପିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ଗୀକୃତଭାବେ କାର୍ଯ୍ୟ କରି ନିଜର କର୍ତ୍ତବ୍ୟ ନିର୍ବାହନ କରିବାକୁ ଆଇପିଏସ୍ ପ୍ରୋବେସନର୍ମାନଙ୍କୁ ଆହ୍ୱାନ ଦେଇଛନ୍ତି

ଉତ୍ତମ ଶାସନ ଶୃଙ୍ଖଳା ଆଚରଣ ମହିଳା ସଶକ୍ତୀକରଣ ଓ ଫୋରେନ୍ସିକ୍ ବିଜ୍ଞାନ ଭଳି ପ୍ରସଙ୍ଗଗୁଡ଼ିକ ଉପରେଏହି ଅବସରରେ ଆଲୋଚନା ହୋଇଥିଲା

ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ମୋଦି ରୋହତକ୍ର ସାମ୍ପ୍ଲାଠାରେ ଦୀନବନ୍ଧୁ ସାର୍ ଛୋଟୁରାମ୍ଙ୍କର ଏକ ପ୍ରତିମ୍ଭିକୁ ଉନ୍ଜୋଚନ କରିବେ ସାର୍ ଛୋଟୁରାମ୍ ଜଣେ ପ୍ରଖ୍ୟାତ ନେତା ଥିଲେ ଯିଏ କୂଷକ ଅନୁନ୍ନତ ବର୍ଗ ଓ ଗରିବ ଲୋକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିଲେ ଶିକ୍ଷାକ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ

ଶ୍ରୀ ମୋଦି ଏକ ସାଧାରଣ ସଭାରେ ସୋନିପତ୍ର ରେଳ ଡବା ମରାମତି କାରଖାନାର ଭିଭିପ୍ରସ୍ତର ସ୍ଥାପନ ପାଇଁ ଏକ ଫଳକ ଉନ୍କୋଚନ କରିବେ

ଗଡ଼କରୀ ୟୁପି ପ୍ରୋଜେକୁସ୍ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଆସନ୍ତାକାଲି ଉତ୍ତର ପ୍ରଦେଶରେ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ

ଚିଦାମ୍ଘରମ୍ କୋର୍ଟ ଏୟାର୍ସେଲ୍ ମାକ୍କିସ୍ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଘରମ୍ ଓ ତାଙ୍କ ପୁଅ କାର୍ତ୍ତି ଚିଦାୟରମ୍ଙ୍କୁ ଗିରଫ ହେବାରୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ରିହାତିକୁ ଦିଲ୍କୀର ଏକ ଅଦାଲତ ନଭେୟର ପହିଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍ ଓପି ସାଇନି ମାମଲାକୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ପୂର୍ବରୁ ସିବିଆଇ ଏବଂ ଇଡିର ଓକିଲ ମାମଲାକୁ ସ୍ଥଗିତ ରଖିବାକୁ ଚାହିଁଥିଲେ ଶ୍ରୀ ଚିଦାୟରମ୍ଙ୍କ ଓକିଲ ପିକେ ଦୁବେ ଓ ଅର୍ଶଦୀପ୍ ସିଂଙ୍କଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ପୁଙ୍ଗାନୁପୁଙ୍ଗ ଜବାବ ଦେବାକୁ ସମୟ ମାଗି ସିବିଆଇ ଏବଂ ଇଡି ଓକିଲ ଆବେଦନ କରିଥିଲେ

ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସେହି ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି ସମ୍ମିଳନୀରେ ଆଲୋଚନାପାଇଁ ଥିବା ମହିଳା ସଶକ୍ତିକରଣ ଓ ବିଦ୍ରୋହାତ୍ମକ କାର୍ଯ୍ୟ ବିଷୟକୁ ଉଲ୍ଲେଖ କରି ସେ କହିଛନ୍ତି ମହିଳାମାନଙ୍କ ସମସ୍ୟାର ସମାଧାନ ବିନା କୌଣସି ବିତର୍କ ସଫଳ ହେବ ନାହିଁ ବିଦ୍ରୋହାତ୍ମକ କାର୍ଯ୍ୟ ଉପରେ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଶାନ୍ତି ବିନା କୌଣସି ସାମାଜିକ ଅର୍ଥନୈତିକ ଯୋଜନା ସମ୍ଭବ ନୁହେଁ ଏହି ଅବସରରେ ଉଦ୍ବୋଧନ ଦେଇ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଗଣତନ୍ତ୍ରର ବିକାଶରେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛି ସେ କହିଛନ୍ତି ନାଗରିକମାନଙ୍କର କଥା ଏକ ଗଣତନ୍ତରେ ଶୁଣାଯାଇଥାଏ ରାଜ୍ୟ ବିଧାନସଭାଗୁଡ଼ିକର ବାଚସ୍କତି ଓ ଉପବାଚସ୍କତି ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସାଂସଦମାନେ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଇଭିଏମ୍ ଫଟୋ ବିଧାନସଭା ନିର୍ବାଚନପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଓ ଡାକ ବ୍ୟାଲଟ୍ କାଗଜରେ ପ୍ରାର୍ଥୀମାନଙ୍କର ଫଟୋ ଚିତ୍ର ରହିବ ନିର୍ବାଚନ କମଶନ୍ ର କହିବା ଅନୁସାରେ ନିର୍ବାଚନ ଲଢୁଥିବା ସମାନ ନାମର ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ବିଭ୍ରାନ୍ତିକୁ ଏଡ଼ାଇବାପାଇଁ ଏହା ସାହାଯ୍ୟ କରିବ ଏଥିପାଇଁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଷ୍ଟାମ୍ପ୍ ସାଇଜ୍ ଫଟୋଗ୍ରାଫ୍ ରିଟର୍ଣ୍ଣିଂ ଅଫିସରଙ୍କୁ ଦେବାପାଇଁ ନିର୍ମାଚନ କମିଶନ୍ ନିର୍ଦ୍ଦେଶ ଦେଇଛି ମଧ୍ୟପ୍ରଦେଶ ଛତିଶଗଡ଼ ରାଜସ୍ଥାନ ମିଜୋରାମ୍ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ କାର୍ଯ୍ୟସ୍ଟଚୀ ଘୋଷଣା କରାଯାଇସାରିଛି ସେହିସବୁ ରାଜ୍ୟରେ ପ୍ରଥମ ଥରପାଇଁ ବ୍ୟାଲଟ୍ କାଗଜରେ ପ୍ରାର୍ଥୀମାନଙ୍କର ଫଟୋଚିତ୍ର ରହିବ କେରଳ ରେନ୍ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓମାନ ଓ ୟେମେନ୍ ଉପକୃଳ ଦେଇ ଗତି କରିବା ସହ କେରଳରେ ବର୍ଷା କମିବା ଆରମ୍ଭ କରିଛି ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ପାଣିପାଗ ବିଭାଗ ପାଞ୍ଚଟି ଜିଲ୍ଲାପାଇଁ କରିଥିବା ସତର୍କ ସ୍ଟଚନା ପ୍ରତ୍ୟାହାର କରିନେଇଛି ତେବେ ଇଡୁକି ଏବଂ ଓ୍ୱାୟାନାଡ଼ କିଲ୍ଲାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଥିବା ଯୋଗୁଁ ସତର୍କ ସୂଚନା କାରି କରାଯାଇଛି ବର୍ଷା କମିଥିବା ହେତୁ ଇଡୁକି ଡ୍ୟାମ୍ର ଗେଟ୍ ବନ୍ଦ କରାଯାଇଥିଲା କିନ୍ତୁ ବିଦ୍ୟୁତ୍ ବିଭାଗ କେତେକ ଡ୍ୟାମ୍ ଗେଟ୍ ଖୋଲିବାପାଇଁ ନିଷ୍ପଭି ନେଇଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଲୋକମାନଙ୍କୁ ଇଡ଼ୁକି ଏବଂ ଓ୍ୱାୟାନାଡ଼ କିଲ୍ଲାର ପାର୍ବତ୍ୟାଞ୍ଚଳରେ ରାତ୍ରି ଭ୍ରମଣରେ ନ ଯିବାପାଇଁ ପରାମର୍ଶ ଦେଇଛନ୍ତି

ପୁଲିସ୍ ସୂତ୍ରରୁ ପ୍ରକାଶ କଂଗ୍ରେସ ବିଧାୟକ ଅଟ୍ଟେସ୍ ଠାକୁରଙ୍କ ନେତୃତ୍ୱରେ ଠାକୁର ସେନା ପକ୍ଷର୍ କରାଯାଉଥିବା ଆନ୍ଦୋଳନରେ ରାଜ୍ୟ ବାହାରର ଲୋକ ଉପରେ ଆକ୍ରମଣ କରାଯାଇଥିଲା

ପୁଲିସ୍ ଡିଜି ଶିବାନନ୍ଦ୍ ଝା କହିଛନ୍ତି ଏଭଳି ଗତ ସପ୍ତାହରେ ଆକ୍ରମଣ ଘଟଣା ଗାନ୍ଧିନଗର ମେହଶଣା ସାବରକଣ୍ଠ ଅହମ୍ମଦାବାଦ ଜିଲ୍ଲାରେ ଘଟିଛି ସେ କହିଛନ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନେଇ ଘୂଣ୍ୟ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏଭଳି ସ୍ଥିତି ଉପୁଜିଛି ଇତ୍ୟବସରେ କଂଗ୍ରେସ ବିଧାୟକ ଅବ୍ଧେସ ଠାକୁରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଜନସାଧାରଣଙ୍କ ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ଅନ୍ତରୋଧ କରିଛନ୍ତି ଆଡ଼୍ ଗୁଜରାଟ୍ ଡିଟେନ୍ଡ୍ ଗୁଜରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରାଜ୍ୟରେ ବିହାର ଓ ଉତ୍ତର ପ୍ରଦେଶ ଲୋକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ସେମାନଙ୍କ ସମ୍ପର୍ଶ୍ଣ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି

ସ୍ଥାୟୀ ଅଭିବୃଦ୍ଧି ଉପରେ ସେମାନଙ୍କର କାର୍ଯ୍ୟ ପାଇଁ ସେମାନେ ଏହି ପୁରସ୍କାର ପାଇଛନ୍ତି ଦୁଇ ଆମେରିକୀୟ ଅର୍ଥନୀତିଜ୍ଞ ଜଳବାୟୁ ପରିବର୍ତ୍ତନ ଓ ବୈଷୟିକ ଜ୍ଞାନ କିଭଳି ଅର୍ଥନୀତି ଉପରେ ପ୍ରଭାବ ପକାଉଛି ତାହା ଉପରେ ଗବେଷଣା କରିଥିଲେ ରୟାଲ୍ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ କହିଛି ଏହି ଦୂଇ ଅର୍ଥନୀତିଜ୍ଞ ଆମ ସମୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ କାର୍ଯ୍ୟ କରିଛନ୍ତି ଏକାଡେମୀ ପକ୍ଷରୁ କୁହାଯାଇଛି ୟେଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ନୋର୍ଧସ୍ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଜଳବାୟୁ ପରିବର୍ତ୍ତନ ଓ ଅର୍ଥନୀତି ମଧ୍ୟରେ ଥିବା ସମ୍ପର୍କ ଉପରେ ଏକ ମଡେଲ୍ ବିକଶିତ କରିଛନ୍ତି

ପ୍ରେକ୍ ଭିଜିଟ୍ ତାଜିକିସ୍ତାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଭାରତ ଓ ତାଜିକିସ୍ତାନ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବାକୁ ଏକମତ ହୋଇଛନ୍ତି

ତାଜିକିସ୍ତାନକୁ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ କୋବିନ୍ଦ୍ ସେଠାକାର ରାଷ୍ଟ୍ରପତି ଇମୋମ୍ ଅଲ୍ଲା ରହମୋନ୍ଙ୍କୁ ରାଷ୍ଟ୍ରପତି ପ୍ରାସାଦରେ ସାକ୍ଷାତ କରିଛନ୍ତି

ଇଣ୍ଡିଆ ୟୁଏନ୍ଜିଏ ପ୍ରେସିଡେଣ୍ଟ ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷା ମାରିଆ ଫର୍ଣ୍ଣାଶ୍ଡା ଏସ୍ପିନୋସା କହିଛନ୍ତି ନିରନ୍ତର ବିକାଶ ଲକ୍ଷ୍ୟ ହାସଲପାଇଁ ଭାରତର ସଫଳତା ବିଶ୍ୱରେ ବଡ଼ଧରଣର ପରିବର୍ତ୍ତନ ଆଣିପାରିବ